ପିଏମ୍ଏୱାଇ ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତ୍ମନିର୍ଭର ଭାରତ ସିଧା ଦେଶର ଜନସାଧାରଣଙ୍କ ମନୋବଳ ସହ ଜଡ଼ିତ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ' ଅଧୀନରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ ଓ ସେମାନେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ ବୋଲି ସେମାନଙ୍କ ମଧ୍ୟରେ ସାହସ ଆଶିପାରିବ

ଗରିବ ଲୋକମାନଙ୍କୁ ଖୁବ୍ ଶୀଘ୍ର ସେମାନଙ୍କର ନିଜର ବାସଗୃହ ଯୋଗାଇବା ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ ରହିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କ୍ଷିରି ଚିତ୍ରକୃଟ ବାରାଣସୀ ଅଯୋଧ୍ୟା ଓ ଶାହାରାନ୍ପୁର୍ର ହିତାଧିକାରୀମାନଙ୍କ ସହ ସିଧା କଥାବାର୍ତ୍ତା କରିଛନ୍ତି

ଏହି ବୈଠକ ସମୟରେ ସରକାର ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ସୁଚାରୁ ରୂପେ ଚାଲିବାକୁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ ଏକ ବେସରକାରୀ ଟିଭି ଚ୍ୟାନେଲ୍ ସହ ସାକ୍ଷାତ୍କାର ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଏହି ବୈଠକ ଭର୍ଚୁଆଲ୍ ମାଧ୍ୟମରେ ହେବ ସେ କହିଛନ୍ତି ସରକାର ପାର୍ଲାମେଙ୍କ ଅଧିବେଶନ ସମୟରେ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି

ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ

ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ଆହରି ହ୍ରାସ ପାଇଛି

ଆରୋଗ୍ୟ ଲୋକଙ୍କ ସଂଖ୍ୟା ଓ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ସେହି ଲୋକମାନେ ନିଜ ନିଜର ଘରେ ରହି ଚିକିିିିତ ହେଉଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକତାଞାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନୀତିର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ମୋଟ୍ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ମନ୍ତ୍ରଣାଳୟ କହିଛି ଏହାଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଅଧିକ ନମ୍ରନା ପରୀକ୍ଷା ପାଇଁ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି ଦିଗରେ ଲଗାତାର ପଦକ୍ଷେପ ନେଉଛନ୍ତି

ମନ୍ତ୍ରଣାଳୟ କହିଛି ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା କରାଯାଇପାରୁଛି

କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ପ୍ରତିଷେଧକଗୁଡ଼ିକୁ ରାଜ୍ୟ ପ୍ରତିଷେଧକ କେନ୍ଦ୍ରକୁ ପଠାଇ ଦିଆଯାଇଛି ସେଠାରୁ ସେଗୁଡ଼ିକୁ କିଲ୍ଲାଗୁଡ଼ିକୁ ପଠାଯିବ

ଇତିମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରତିଷେଧକ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ସେମାନଙ୍କୁ ପରେ ଆଉ ମାଗଶାରେ ପ୍ରତିଷେଧକ ଦିଆଯିବ ନାହିଁ ବୋଲି ସତର୍କ କରାଇଛି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଟିମବଙ୍ଗର ଜଲ୍ପାଇଗୁଡ଼ି ଓ ଗୁଜରାତ୍ର ସୁରତ୍ଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି

ଏହି ରାଶି ପ୍ରଧାନମନ୍ତ୍ରୀଙ୍କ କାତୀୟ ରିଲିଫ୍ ପାଣ୍ଠିରୁ ଦିଆଯିବ

କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଜଲ୍ପାଇଗୁଡ଼ିର ଧୁପଗୁଡ଼ିଠାରେ ଘଟିଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ସୁରତ୍ ଟ୍ରକ୍ ଦୁର୍ଘଟଣା ଏକ ଦୁଃଖଦ ଘଟଣା ବୋଲି ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ ମୃତ ଲୋକମାନଙ୍କ ଉଦ୍ଦେଶ୍ୟରେ ଶୋକବାର୍ତ୍ତା ଜଣାଇଛନ୍ତି ଆହତ ଲୋକମାନଙ୍କର ସେ ଆଶୁଆରୋଗ୍ୟ କାମନା କରିଛନ୍ତି ପ୍ରକାଶ ପର୍ବ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଗୁରୁ ଗୋବିନ୍ଦ ସିଂହଙ୍କ ଜୀବନୀ ସମଗ୍ର ମାନବ ଜାତିକୁ ଅନୁପ୍ରାଣିତ କରିଆସୁଛି ତାଙ୍କର ବାଣୀ ସମାଜରେ ସମାନତା ଓ ସଦ୍ଭାବନାର ବିକାଶ କରିଛି ରାଷ୍ଟ୍ରପତି କହିଛନ୍ତି ଗୁରୁ ଗୋବିନ୍ଦ ସିଂହ କେବଳ ଧର୍ମଗୁରୁ ନ ଥିଲେ ସେ ଜଣେ ମହାନ୍ ଯୋଦ୍ଧା ଥିଲେ ନିଜର ବଳିଦାନ ଦେବା ପୂର୍ବରୁ ସେ ତାଙ୍କର ନୀତିରୁ ତିଳେମାତ୍ର ହଟି ନ ଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ଗୋବିନ୍ଦ ସିଂହଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁ ଗୋବିନ୍ଦ ସିଂହଙ୍କ ଜୀବନ ଏକ ଉତ୍ତମ ସମାଜ ଗଠନ ପାଇଁ ଉତ୍ଗୀକୃତ ଥିଲା ଶ୍ରୀ ମୋଦି କହିଛନ୍ତି ଗୁରୁ ଗୋବିନ୍ଦ ସିଂହଜୀ କେବେ ତାଙ୍କର ନୀତିର୍ ଓହରି ନାହାନ୍ତି